ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହି ସହାୟତା ପ୍ରଦାନ କରିବେ ଏହି ଅବସରରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ରହିବେ

ଶ୍ରୀ ବିର୍ଲା କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଦୂଷ୍ଟିରୁ ଅଧିବେଶନ ସମୟରେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ

ରାଷ୍ଟପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ ଫେବୃୟାରୀ ପହିଲାରେ କେନ୍ଦ ବଜେଟ୍ ଉପସ୍ଥାପନ କରାଯିବ ନେତାଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପଭି ନେଇଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପରାକ୍ମ ଦିବସ କାର୍ଯ୍ୟକ୍ମରେ ଅଶଗ୍ହଣ କରିବେ ଓ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ ସେ କହିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କ ଜନ୍ମୁସ୍ଥାନ କଟକଠାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ମନ୍ତ୍ରୀ କହିଛନ୍ତି ଆଉ ଏକ କାର୍ଯ୍ୟକ୍ମ ଗ୍ରଜରାତର ହରିପୁରାଠାରେ ଅନୁଷ୍ଠିତ ହେବ

ଶ୍ରୀ ପଟେଲ କହିଛନ୍ତି ବର୍ଷେ ବ୍ୟାପି ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏହି କମିଟି ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ ବର୍ଷେ ବ୍ୟାପି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବେ ସେ ପୁଣି କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଅନେକ କାର୍ଯ୍ୟକ୍ରମର ଆୟୋଜନ କର୍ଚ୍ଚନ୍ତି କିକେଟ୍ ଅଷ୍ଟ୍ରେଲିଆର ବ୍ରିସ୍ବେନ୍ରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ଭାରତ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି ଭାରତ ଅଷ୍ଟ୍ରେଲିଆକୁ ହରାଇ ବର୍ଡର୍ ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବାରେ ସଫଳ ହୋଇଛି

ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ପ୍ରତୀରକ୍ଷା ମନ୍ତ୍ରୀ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ବିଜୟୀ ଭାରତୀୟ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି କହିଛନ୍ତି ଅଷ୍ଟ୍ରେଲିଆରେ ଏହା ଭାରତ ପାଇଁ ଏକ ଐତିହାସିକ ବିଜୟ ସେ କହିଛନ୍ତି ଭାରତୀୟ ଟିମ୍ ଅଭୁତପୂର୍ବ କ୍ରୀଡ଼ାକୌଶଳ ଓ ଦକ୍ଷତାର ପ୍ରଦର୍ଶନ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ଏହି ସଫଳତାକୁ ନେଇ ସମଗ୍ ଦେଶ ଗୌରବାନ୍ନିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ୍ ଟିମ୍ର ସଫଳତା ଉପରେ ଖୁସିବ୍ୟକ୍ତ କରିଛନ୍ତି

ସେ କହିଛନ୍ତି ଭାରତୀୟ ଟିମ୍ ଅଭୁତପୂର୍ବ ଶକ୍ତି ଓ କ୍ୱୀଡ଼ା ପ୍ରତିଭାର ପ୍ରଦର୍ଶନ କରିଛନ୍ତି ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜୟୀ ଭାରତୀୟ ଟିମ୍କୁ ଅଭିନନ୍ଦନ ଜଣାଇ ଏହାକୁ ଏକ ସ୍କରଣୀୟ ବିଜୟ ଭାବେ ଅବିହିତ କରିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଭାରତୀୟ ଟିମ୍ର ଏହି ସଫଳତା ପାଇଁ ସେମାନଙ୍କର ପ୍ରଶଂସା କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକ ଜାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନୀତିର କଡାକଡି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟହାର ବୃଦ୍ଧି ପାଇବାରେ ଲାଗିଛି

ଜଣେ ବ୍ୟକ୍ତିଙ୍କୁ ଏକ ବେସରକାରୀ ହସ୍କିଟାଲରେ ଚିକିତ୍ସା କରାଯାଉଛି ଓ ତାଙ୍କ ଉପରେ ଡାକ୍ତରମାନେ ନଜର ରଖିଛନ୍ତି